କୋଭିଡ୍ ଆଇ ଡେ କୋଭିଡ୍ ନାଇଷ୍ଟିନ୍ ପ୍ରୁଷଭୂମିରେ ଅଗଷ୍ଟ ପନ୍ଦର ତାରିଖ ସ୍ୱାଧୀନତା ଦିବସ ପାଳନ ସମ୍ପର୍କରେ କେନ୍ଦ୍ର ସରକାର ବିସ୍ତୃତ ମାର୍ଗଦର୍ଶିକା କାରି କରିଛନ୍ତି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ସଚିବମାନଙ୍କୁ ପତ୍ର ଲେଖି କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ କହିଛି ପରିସ୍ଥିତି ମୁତାବକ ସ୍ୱାଧୀନତା ଦିବସ ପାଳନ କରାଯିବା ଆବଶ୍ୟକ ତେବେ ବାଧ୍ୟତାମୂଳକ ଶାରୀରିକ ଦୂରତ୍ୱ ନିୟମକୁ ଦୂଷ୍ଟିରେ ରଖି ବଡ଼ ବଡ଼ ସମାବେଶକୁ ଅନୁମତି ଦିଆଯିବ ନାହିଁ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଶାଳୟ ରାଜ୍ୟ କିଲ୍ଲା ଓ ପଞ୍ଚାୟତଗୁଡ଼ିକୁ ଏ ସଂକ୍ରାନ୍ତରେ ସ୍ୱଷ୍ଟ ନିର୍ଦ୍ଦେଶ ଦେଇଛି ଏହି ଉତ୍ସବ ପାଳନରେ ଅଧିକରୁ ଅଧିକ ଲୋକଙ୍କୁ ସଂଶ୍ଳିଷ୍ଟ କରିବାପାଇଁ ଡିକିଟାଲ୍ କରିବା ଉପରେ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି ଚଳିତ ବର୍ଷ ଲାଲ୍କିଲ୍ଲାଠାରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହ ପ୍ରଧାନମନ୍ତ୍ରୀଙ୍କ ସମ୍ଭୋଧନ ଗାର୍ଡ଼ ଅଫ୍ ଅନର୍ ଜାତୀୟ ପତାକା ଉତ୍ତୋଳନ ଜାତୀୟ ସଙ୍ଗୀତ ଗାନ ଓ ତ୍ରିରଙ୍ଗା ବେଲୁନ୍ ଉଡ଼ାଇବାରେ ସୀମିତ ରହିବ ଏହାଛଡ଼ା ନିଜର ସେବା ବଳରେ କରୋନା ମହାମାରୀର ମୁକାବିଲା କରୁଥିବା ଡାକ୍ତର ସ୍ୱାସ୍ଥ୍ୟକର୍ମୀ ପରିମଳ କର୍ମଚାରୀ ଆଦି କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାପାଇଁ ଏହି ସମାରୋହକୁ ନିମନ୍ତ୍ରଣ କରିବା ସକାଶେ ମଧ୍ୟ ମାର୍ଗଦର୍ଶିକାରେ ପରାମର୍ଶ ଦିଆଯାଇଛି ଆତ୍ମନିର୍ଭର ଭାରତ ଅଭିଯାନ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରି ଆତ୍କନିର୍ଭରଶୀଳତା ବିଷୟବସ୍ତୁ ଆଧାରିତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ସକାଶେ ସରକାର ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ମଧ୍ୟ ପରାମର୍ଶ ଦେଇଛି ଇଣ୍ଡିଆ ଇଜ୍ରାଏଲ୍ ଭାରତ ଏବଂ ଇଜ୍ରାଏଲ୍ ମିଳିତ ଭାବେ ଏକ କୋଭିଡ୍ ନାଇଷ୍ଟିନ୍ ଅଲ୍ଟ୍ରା ରାପିଡ୍ ଟେଷ୍ଟିଂ କିଟ୍ସ୍ ବିକଶିତ କରିଛନ୍ତି ପରୀକ୍ଷାଗାରରେ ଏହାର ପାରଦର୍ଶିତା ପ୍ରମାଣିତ ହୋଇସାରିଥିବାବେଳେ ଏବେ ଏହି ଟେଷ୍ଟିଂ କିଟ୍ସ୍ର ବ୍ୟାପକ ପରୀକ୍ଷଣ କରାଯିବ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟା ପ୍ରଫେସର କେ ବିଜୟ ରାଘବନ୍ କହିଛନ୍ତି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନର ବୈଜ୍ଞାନିକମାନେ ଇକ୍ରାଏଲ୍ର ପ୍ରତିରକ୍ଷା ଗବେଷଣା ଶାଖା ସହ ମିଶି ଏହି କୋଭିଡ୍ ଟେଷ୍ଟିଂ କିଟ୍ସ୍ ପ୍ରସ୍ତୁତି ଦିଗରେ କାର୍ଯ୍ୟ ଚଳାଇଛନ୍ତି

ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ୍ ଭିତ୍ତିକ ଅନ୍ଲାଇନ୍ ଧ୍ୱନି ପରୀକ୍ଷା ଶ୍ୱାସ ବିଶ୍ରେଷକ ପରୀକ୍ଷା ଆଇସୋ ଥର୍ମାଲ୍ ପରୀକ୍ଷା ଏବଂ ପଲିଆମିନୋ ଆସିଡ୍ ବ୍ୟବହାର ସମେତ ଅନେକ ଅଭିନବ ଜ୍ଞାନକୌଶଳର ସମନ୍ୱୟ ମାଧ୍ୟମରେ ଏହି କିଟ୍ସ୍କୁ ବିକଶିତ କରାଯାଇଛି ବୋଲି ସେ କହିଛନ୍ତି

ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ଲୋକ ଆରୋଗ୍ୟ ଲାଭ କରିବା ଏହା ହେଉଛି ପ୍ରଥମ ଘଟଣା

ତେବେ କରୋନା ମୃତ୍ୟୁହାର କ୍ରମାନ୍ୱୟରେ ହ୍ରାସ ପାଇବାରେ ଲାଗିଛି

ଆଇସିଏମ୍ଆର୍ କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା ପାଇଁ ଅଧିକରୁ ଅଧିକ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରିବା ପ୍ରକ୍ରିୟା ଜାରି ରଖିଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ଆରୋଗ୍ୟ ହାର ଦୃଷ୍ଟିର୍ ଦିଲ୍ଲୀ ପ୍ରମ୍ରଖ ସ୍ଥାନରେ ଥିବା ବେଳେ ତାହା ପରକ୍ତ ଲଦାଖ ହରିଆଣା ତେଲଙ୍ଗାନା ଓ ଆଖାମାନ ଏବଂ ନିକୋବର ଦୀପପୁଞ୍ଜ ରହିଛି

କେନ୍ଦ୍ର ସରକାରଙ୍କ ଏକ ଅଗ୍ରଣୀ ଗବେଷଣା ପ୍ରତିଷ୍ଠାନ ସିଏସ୍ଆଇଆର୍ ଏଥିପାଇଁ ଗୁରୁତ୍ୱପୂର୍୍ଣ୍ଣ ଭୂମିକା ଗ୍ରହଣ କରିଛି

ସିଏସ୍ଆଇଆର୍ ତଥା ଆଇଆଇସିଆର୍ର ନିର୍ଦ୍ଦେଶକ ଡକ୍ଟର ଏସ୍ ଚନ୍ଦ୍ରଶେଖର କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଭୂତାଣୁ ନିରୋଧି ଔଷଧ ପ୍ରସ୍ତୁତିପାଇଁ ସିପ୍ଲାକୁ ଉନ୍ନତ ଓ ସ୍ୱଚ୍ଚ ବ୍ୟୟର ଜ୍ଞାନକୌଶଳ ପ୍ରଦାନ କରାଯାଇଥିବାରୁ ଅଞ୍ଚ ସମୟ ମଧ୍ୟରେ ବିପୁଳ ପରିମାଣର ଔଷଧ ତିଆରି କରାଯାଇପାରିବ ସିଏସ୍ଆଇଆର୍ର ମହାନିର୍ଦ୍ଦେଶକ ଡକ୍ଟର ଶେଖର ମାଣ୍ଡେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣକୁ ପ୍ରତିହତ କରିବାପାଇଁ ଆବଶ୍ୟକ ସାମଗ୍ରୀ ବିକଶିତ କରିବା ସକାଶେ ସିଏସ୍ଆଇଆର୍ ବିଭିନ୍ନ କମ୍ପାନୀ ସହିତ ସମ୍ପର୍କରେ ରହିଛି ସିପ୍ଲା ସହିତ ଭାଗିଦାରିତା ଫାଷ୍ଟ୍ରାକ୍ ବ୍ୟବସ୍ଥା ମଧ୍ୟରେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ସିଏସ୍ଆଇଆର୍ର ଅଙ୍ଗୀକାରବଦ୍ଧତାକୁ ଦର୍ଶାଉଥିବା ସେ କହିଛନ୍ତି ସାମାନ୍ୟ ଓ ମଧ୍ୟମ ଧରଣର ଚିକିତ୍ସା ନିମନ୍ତେ ଫ୍ଲାଭିପିରାଭିର୍ ଉପାଦେୟ ହେବ ବୋଲି ସେ କହିଛନ୍ତି ଏମ୍ଇଏ ଏଲ୍ଏସି ବାସ୍ତବ ନିୟନ୍ତ୍ରଣ ରେଖା ନିୟମର ସମ୍ମାନ ଓ କଡ଼ାକଡ଼ି ଭାବେ ପାଳନ ସୀମାନ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତାର ମୂଳଦୁଆ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି

ସେ କହିଛନ୍ତି ଅଯୌକ୍ତିକ ଓ ଅସଙ୍ଗତ ଦାବୀ ସହିତ ଅଧିକ ସଂଖ୍ୟାର ସେନା ମୁତ୍ୟନ ସମେତ ବ୍ୟବହାରରେ ପରିବର୍ତ୍ତନ ପ୍ରଭୂତି ଚଳିତ ବର୍ଷ ଚୀନ୍ ସେନାର ଆଚରଣରେ ପରିବର୍ଭନକୁ ସୂଚାଉଛି ସେ କହିଛନ୍ତି ଭାରତ ଏକଥା ସ୍ୱଷ୍ଟ କରିଛି ଯେ ବାସ୍ତବ ନିୟନ୍ତ୍ରଣ ରେଖାକୁ ବଜାୟ ରଖିବା ଓ ସମ୍ମାନ ପ୍ରଦର୍ଶନ କରିବା ପ୍ରତି ଏହି ଦେଶ ପ୍ରତିଶ୍ରତିବଦ୍ଧ ଏବଂ ଏଲ୍ଏସି ଅଞ୍ଚଳରେ ସ୍ଥିତାବସ୍ଥାରେ ପରିବର୍ତ୍ତନ ପାଇଁ କୌଣସି ଏକତରଫା ପ୍ରୟାସକୁ ଭାରତ କେବେବି ଗ୍ରହଣ କରିବ ନାହିଁ ଭାରତ ଚୀନ୍ ସୀମାରେ ଶାନ୍ତି ଓ ସ୍ଥିରତା ଫେରାଇ ଆଶିବାପାଇଁ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧିମାନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ସହମତି ପ୍ରକାଶ ପାଇଛି ଏହି ଲକ୍ଷ୍ୟ ହାସଲ ପାଇଁ ସ୍ଥାପିତ କୂଟନୈତିକ ଓ ସାମାଜିକ ବ୍ୟବସ୍ଥା ମାଧ୍ୟମରେ ଉଭୟ ପକ୍ଷ ଏହି ପ୍ରସଙ୍ଗ ଉପରେ ବିଚାର ଆଲୋଚନା କରିଛନ୍ତି

ଭାରତ ଚୀନ୍ ସୀମା ବ୍ୟାପାର ସମନ୍ୱୟ ଓ ପରାମର୍ଶ ସମ୍ପର୍କିତ କାର୍ଯ୍ୟକାରୀ ବ୍ୟବସ୍ଥା ଅଧୀନରେ ଖୁବ୍ ଶୀଘ୍ର ଆଉ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ମୁଖପାତ୍ର ସୂଚନା ଦେଇଛନ୍ତି ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଦ୍ୱିପାକ୍ଷିକ ସମ୍ପର୍କ ଭିଭିଭିମି ବୋଲି ସେ କହିଛନ୍ତି ଏଥିପାଇଁ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରାଇ ଆଶିବାପାଇଁ ଚୀନ୍ ଭାରତ ସହିତ ଏକଜୁଟ୍ ଭାବରେ କାର୍ଯ୍ୟ କରି ସମ୍ପର୍ଷ ସୈନ୍ୟ ଅପସାରଣ ଓ ଉତ୍ତେଜନା ହ୍ରାସ କରିବା ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବା ଉଚିତ ବୋଲି ଶ୍ରୀ ଶ୍ରୀବାସ୍ତବା କହିଚ୍ଛନ୍ତି

ବନ୍ୟାଜଳ ରାସ୍ତାଘାଟ କଲ୍ଭର୍ଟ ଓ ବିଭିନ୍ନ ପୋଲକ୍ ଧୋଇନେବା ସହିତ କେତେକ ସ୍ଥାନରେ ଛାତ ଉଚ୍ଚତାକୁ ଛୁଇଁଛି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଗତକାଲି ବନ୍ୟା ଅଧ୍ଯୁଷିତ ରାଙ୍ଗିଆ ଓ ଦାରାଙ୍ଗ ଅଞ୍ଚଳ ପରିଦର୍ଶନ କରିଛନ୍ତି ଅଧିକାଂଶ ସ୍ଥାନରେ ବନ୍ୟା ସହିତ ଭ୍ସ୍କଳନ ଯୋଗୁଁ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି

ରାଜ୍ୟରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକ୍ ଜୋର୍ଦାର୍ କରାଯାଇଛି

ଏହି ରିଲିଫ୍ ସାମଗ୍ରୀଗୁଡ଼ିକ ଟ୍ରେନ୍ ଯୋଗେ ସମ୍ପ୍ରକ୍ତ ରାଜ୍ୟଗ୍ରଡ଼ିକ୍ ପଠାଯିବ ଏହିସବ୍ ରିଲିଫ୍ ସାମଗ୍ରୀ ମଧ୍ୟରେ ତାର୍ପୋଲିନ୍ ଶାଢ଼ି ଧୋତି ସୂତାର କମ୍ବଳ ରୋଷେଇ ସରଞ୍ଜାମ ବେଡ୍ସିଟ୍ ସର୍ଜିକାଲ ମାସ୍କ ପିପିଇ କିଟ୍ ଓ ଗ୍ଲୋଭ୍ସ୍ ଆଦି ରହିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଭାରତୀୟ ରେଡ୍କ୍ରସ୍ ସୋସାଇଟିର ଅଧ୍ୟକ୍ଷ ଡକ୍କର ହର୍ଷବର୍ଦ୍ଧନ ଏହି ଅବସରରେ ଉପସ୍ଥିତ ଥିଲେ ଦେଶର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଲୋକମାନଙ୍କୁ ସହାୟତା ଯୋଗାଇଦେବା ସକାଶେ ଭାରତୀୟ ରେଡ୍କ୍ରସ୍ ସୋସାଇଟି ସରକାରୀ ଅଧିକାରୀମାନଙ୍କ ସହ ମିଶି କାର୍ଯ୍ୟ କର୍ରଛି